ଏଠାକାର ଟ୍ରଷ୍ଟ ମନିରର ବହୁ ଉନ୍ନୟନ କାମ ଆର ବେଳେ ଆଗାମୀ ଦିନରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ମନିରର ସୌନ୍ଦର୍ଯ୍ୟକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରାଯିବ

ଯଦି କୌଣସି ପକ୍ଷ ବା ଅନୁଷ୍ଠାନ ଏମ୍ଓୟୁ ଦ୍ୱାରା ପ୍ରଭାବିତ ହୁଅନ୍ତି ତେବେ ସେ ଆଇନ ଅନୁସାରେ ପୃଥକ ମାମଲା ଦାୟର କରିପାରିବେ

ହାଇକୋର୍ଟ ଏପରି ରାୟ ଦେବା ସହିତ ପୂର୍ବରୁ ଥିବା ଅନ୍ତରୀଣ ନିର୍ଦ୍ଦେଶନାମାକୁ ହଟାଇ ଦେଇଛନ୍ତି

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦରଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ନିର୍ମାଶାଧୀନ ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଗତକାଲି ଜଶଙ୍ର ମୃତ୍ୟୁ ହୋଇଥିବାବେଳେ ତିନିକଣ ଗୁରୁତର ଆହତ ହୋଇଥିଲେ

ଆକି ମୃତକଙ୍କ ଶବ ବ୍ୟବଛେଦ ହୋଇ ପରିବାରକୁ ହସ୍ତାନ୍ତର କରାଯିବ କିଲ୍ଲାପାଳ ଡଃ ଅକିତ କୁମାର ମିଶ୍ର ଘଟଣାସ୍ଥଳକୁ ଯାଇ ପରିସ୍ତିତି ଅନୁଧ୍ରାନ କରିଥିବାବେଳେ ଖୁବ୍ଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି